ଡିଜିଟାଇଜେସନ୍ ଏବଂ କୌଶଳ ବିକାଶ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବାପାଇଁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ଆଫ୍ରିକା ସହିତ ଭାରତର ଐତିହାସିକ ଦୂଢ଼ ସମ୍ପର୍କକୁ ଜୋର୍ ଦେଇ ଶ୍ରୀ ମୋଦି କହିଛନ୍ତି ଆଫ୍ରିକା ଶାନ୍ତି ସ୍ୱାଧୀନତା ଏବଂ ବିକାଶ ସ୍ଥାପନ କରିବା ତାଙ୍କ ସରକାରଙ୍କ ପ୍ରାଥମିକତା ରହିଛି ପ୍ରଦାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ଆଫ୍ରିକା ମଧ୍ୟରେ ଅର୍ଥନୈତିକ ଏବଂ ବିକାଶ କ୍ଷେତ୍ରରେ ସହଯୋଗ ଶୀର୍ଷରେ ପହଞ୍ଚ ପାରିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଆଫ୍ରିକୀୟ ଦେଶମାନେ ଆଞ୍ଚଳିକ ଅର୍ଥନୈତିକ ସଂହତି ସ୍ଥାପନ କରିବାପାଇଁ ଯେଉଁ ଉଦ୍ୟମ କରିଛନ୍ତି ତାହା ଭାରତ ସ୍ୱାଗତ କରୁଛି ସେ କହିଛନ୍ତି ମୁକ୍ତ ବାଣିଜ୍ୟ ଓ ବ୍ୟାବସାୟିକ କାରବାରଦ୍ୱାରା ବହୁ ଗରିବ ଲୋକଙ୍କର କଗତିକରଣର ସୁଯୋଗକୁ ଉପଯୋଗ କରିବାପାଇଁ ଶ୍ରୀ ମୋଦି ଆଫ୍ରିକୀୟ ଦେଶମାନଙ୍କୁ ଆହ୍ୱାନ କରିଛନ୍ତି

ଏହାଦ୍ୱାରା ଆଫ୍ରିକୀୟ ଦେଶଗୁଡ଼ିକ ସହିତ ସମ୍ପର୍କରେ ଦୃଢ଼ତା ଆସିବ ବୋଲି ସେ କହିଚ୍ଛନ୍ତି

ସହରର ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସେ ସରକାରଙ୍କ ପଦକ୍ଷେପ ସମ୍ଭନ୍ଧୀୟ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ

ତାଙ୍କର ଫେସ୍ବୁକ୍ ପୋଷ୍ଟରେ ଶ୍ରୀ ଜେଟ୍ଲୀ କହିଛନ୍ତି ଭାରତର ସ୍ୱାଧୀନତା ପରଠାରୁ ଏଭଳି କର ହ୍ରାସ କେବେ କରାଯାଇ ନ ଥିବାର ନକିର ନାହିଁ କିଏସ୍ଟି ନିୟମରେ ପରିବର୍ତ୍ତନ ଅଣାଯିବାଦ୍ୱାରା କରଦାତା ଏବଂ ଗ୍ରାହକମାନେ ପୈଠ କରୁଥିବା କର ଉପରେ ହ୍ରାସ କରାଯାଇପାରିଛି ଫଳରେ ଗ୍ରାହକର କ୍ରୟ କରିବାର କ୍ଷମତା ବୃଦ୍ଧି ପାଇଛି

କଂଗ୍ରେସ ଶାସନ କାଳର କର ପୈଠ ଶୈଳୀରେ ବହୁମାତ୍ରାରେ ପରିବର୍ତ୍ତନ ଆସିପାରିଛି

ଏହାଦ୍ୱାରା ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଦଣ୍ଡ ପାଇବା ସହିତ ସାଧୁତା ଅବଲମ୍ଘନ କରୁଥିବା ଲୋକମାନେ ଉପକୃତ ହେବେ

ରେଳମନ୍ତ୍ରୀ ଥିବା ସମୟରେ ଲାଲୁ ଯାଦବ ବେଆଇନ ଭାବେ ଏକ ବେସରକାରୀ ଫାର୍ମକୁ ଦୁଇଟି ଆଇଆର୍ସିଟିସି ହୋଟେଲ୍ ଠିକାରେ ଦେବା ସଂକ୍ରାନ୍ତରେ ଏହି ଶୁଣାଣି ବାକି ରହିଛି

ଅପରାଧିକ ଷଡ଼ଯନ୍ତ୍ର ଠକେଇ ଏବଂ ଦୁର୍ନୀତି ଆଦି ଦଫାରେ ବିଭିନ୍ନ ମାମଲା ରୁଜୁ ହୋଇଥିଲା ଟେଣ୍ଡର ଡାକିବାରେ ଅନିୟମିତତା କରାଯାଇ ଗୋଟିଏ ବେସରକାରୀ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଯାଇଥିବା ଅଭିଯୋଗରେ ସିବିଆଇ ମାମଲା ଦାୟର କରିଛି କର୍ନ୍ତୁଣାନିଧି ଡିଏମ୍କେର କାର୍ଯ୍ୟକାରୀ ସଭାପତି ଏମ୍କେ ଷ୍ଟାଲିନ୍ କହିଛନ୍ତି ତାଙ୍କ ପିତା ତଥା ଦଳର ସଭାପତି ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି ନିଜ ବାସଭବନ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଜ୍ୱର ଏବଂ ସଂକ୍ରମଣ ବହୁ ପରିମାଣରେ କମିଛି ଶ୍ରୀ କରୁଣାନିଧି ପରିସ୍ରାନଳୀରେ ସଂକ୍ରମଣ ଓ କ୍ୱର କାରଣରୁ ଚିକିିିିିତ ହେଉଛନ୍ତି ନିଜ ବାସଭବନରେ ଡାକ୍ତର ଏବଂ ନର୍ସମାନଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିବାରୁ ଶ୍ରୀ ଷ୍ଟାଳିନ୍ ଟ୍ୱିଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କରୁଣାନିଧିଙ୍କୁ ସମ୍ପର୍ଣ୍ଣ ବିଶ୍ରାମପାଇଁ ପରାମର୍ଶ ଦିଆଯାଇଥିବାରୁ ଦଳୀୟ କର୍ମୀ ତାଙ୍କୁ ଦେଖା ନ କରିବାକୁ ଷ୍ଟାଲିନ୍ କହିଛନ୍ତି

ଭାରତୀୟ ବଂଶୋଭବ ଆମେରିକୀୟ କଂଗ୍ରେସ ସଦସ୍ୟ ଆମି ବେରାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି

ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ଙ୍କ ସହ ଏକ ବୈଠକରେ ଏହା ଘୋଷଣା କରାଯାଇଥିଲା ଏସ୍ସି ଆଫିଡେଭିଟ୍ ସୁପ୍ରିମ୍କୋର୍ଟ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଏବଂ ରାଜ୍ୟରେ ଖାଲି ପଡ଼ିଥିବା ସ୍ଟଚନା ଆୟୋଗ ପଦବୀ ପୂରଣ କରିବାକୁ ଆଫିଡେଭିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ରାଜ୍ୟ ସ୍ଟଚନା ଆୟୋଗରେ ଅଧିକ ସଂଖ୍ୟକ ମାମଲା ପଡ଼ିଥିବାରୁ ପ୍ରସଙ୍ଗକୁ କୋର୍ଟ ନାପସନ୍ଦ କରିଛନ୍ତି

ଆକାଶବାଣୀ ସମ୍ଭାଦ ବିଭାଗକୁ ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜାବୋୱାଲ୍ ଗ୍ରାମରେ କିଛି ଶ୍ରମିକ ସେଠାରେ କାର୍ଯ୍ୟରତ ଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ବିହାରର ଏହି ଆହତ ଶ୍ରମିକମାନଙ୍କୁ ଜମ୍ମୁସ୍ଥିତ ହସ୍କିଷ୍ଟାଲ୍ରେ ଚିକିତ୍ସା କରାଯାଉଛି ଘଟଣାରୁ ଜଣାପଡ଼ିଛି ସେଠାରେ ଏକ ପୁରୁଣା ଅଣବିସ୍ଫୋରିତ ମୋର୍ଟାର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାବେଳେ ହଠାତ୍ ବିାସ୍କୋରଣ ଘଟିଥିଲା